ଟସ୍ ଜିଶି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କର୍ତ୍ଥି

ମନ୍ତ୍ରୀମାନେ ସେଠାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ବିକାଶମ୍ଭଳକ ଯୋଜନାର ସମୀକ୍ଷା କରିବା ସହ ଏ ସଂପର୍କରେ ଜନସାଧାରଣଙ୍କର ମତାମତ ନେଇଛନ୍ତି ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ମଧ୍ୟ ସେମାନେ ଶୁଣାଣି କରିବେ ଜାନ୍ମୁ କାଶ୍ମୀର ଓ ସେଠାକାର ବାସିନ୍ଦାଙ୍କ ପାଇଁ କେନ୍ଦ୍ର ସରକାର ନେଉଥିବା ବିଭିନ୍ନ ବିକାଶମୂଳକ ଯୋଜନା ସଫପର୍କରେ ଲୋକମାନଙ୍କୁ ଅବଗତ କରାଇବା ହେଉଛି ମନ୍ତ୍ରୀମାନଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଏହି ଅଭିଯାନର ପ୍ରଥମ ଦିନରେ ଗତକାଲି କେନ୍ଦ୍ରମନ୍ତ୍ରୀ ଡକ୍ଟର କିତେନ୍ଦ୍ର ସିଂ ଅର୍ଜ୍ଜୁନ ରାମ ମେଘୱାଲ ଏବଂ ଅଶ୍ୱିନୀ କୁମାର ଚୌବେ ଜାନ୍ଷୁ ଓ ଶାମ୍ବା ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଇତିମଧ୍ୟରେ ଜାମ୍ଗୁ କାଶ୍ମୀରରେ ଗତକାଲି ପ୍ରିପେଡ୍ ମୋବାଇଲ୍ ସେବା ପୁନଃସଫଯୋଗ କରାଯିବା ସହ କାଶ୍ମୀର ଉପତ୍ୟକାର ଦୁଇଟି କିଲ୍ଲାରେ ଟୁ ଜି ସେବାକୁ ମଧ୍ୟ ଚାଲୁ କରାଯାଇଛି ଜାନ୍ଧୁ କାଶ୍ମୀରର ସରକାରୀ ମୁଖପାତ୍ର ରୋହିତ୍ କନ୍ସଲ୍ କହିଚ୍ଚନ୍ତି ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସମସ୍ତ ସ୍ଥାନୀୟ ପ୍ରିପେଡ୍ ମୋବାଇଲ୍ ଫୋନ୍ ଲାଗି ଏସ୍ଏମ୍ଏସ୍ ସୁବିଧା ପୁନଃ ଚାଲୁ କରାଯାଇଛି କୟଶଙ୍କର ଏମ୍ପିଜ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପାର୍ଲାମେଣ୍ଟ ସଦସ୍ୟମାନଙ୍କୁ ପ୍ରତିଶ୍ରତି ଦେଇ କହିଛନ୍ତି ପଡ଼ୋଶୀ ମୁଲକରେ ଭାରତ ଏହାର ସ୍ୱାର୍ଥକୁ ସୁରକ୍ଷା ଦେଇ ଚାଲିଛି ଗତକାଲି ନୁଆଦିଲ୍ଲୀରେ ଅନୁଷ୍ଠିତ ବୈଦେଶିକ ବ୍ୟାପାର ସଂକ୍ରାନ୍ତ ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ବୈଦେଶିକ ମନ୍ତ୍ରୀ ଏହା କହିଛନ୍ତି ଟ୍ୱିଟ୍ ଯୋଗେ ଡକ୍କର ଜୟଶଙ୍କର ପଡ଼ୋଶୀ ରାଷ୍ଟ୍ର ଓ ସମସାମୟିକ ପ୍ରସଙ୍ଗଗୁଡ଼ିକ ଉପରେ ତାଙ୍କର ଆଭିମୁଖ୍ୟକୁ ସେ ଏହି ବୈଠକରେ ସ୍ୱଷ୍ଟ କରିବାରେ ସମର୍ଥ ହୋଇଛନ୍ତି ବୋଲି କହିଛନ୍ତି ଏହି କମିଟିର ଅନ୍ୟତମ ସଦସ୍ୟ ବିଜୁ ଜନତା ଦଳର ସାଂସଦ ସସ୍କିତ ପାତ୍ର କହିଛନ୍ତି ଏହି ଆଲୋଚନା ଅତ୍ୟନ୍ତ ଫଳପ୍ରଦ ମାର୍ମିକ ଓ ସାରଗର୍ଭକ ଥିଲା ବିଜେପି ସାଂସଦ ଜିଭିଏଲ୍ ନରସିହ୍କା ରାଓ ଡକ୍ଟର ଜୟଶଙ୍କରଙ୍କର ପ୍ରଶଂସା କରି କହିଛନ୍ତି ସେ ଜଣେ ଉଚ୍ଚକୋଟୀର କ୍ରଟନୀତିଜ୍ଞ ଓ ସଫଳ ମନ୍ତ୍ରୀ କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶଶି ଥରୁର୍ ଏହି ଆଲୋଚନାକୁ ଅତ୍ୟନ୍ତ ଫଳପ୍ରଦ ବୋଲି ବର୍ଷ୍ଣନା କରିଛନ୍ତି ଇଡି ଭୂଷଣ ଷ୍ଟିଲ୍ ଭୁଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍ ବିପିଏସ୍ଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଅନ୍ୟ କେତେଜଣଙ୍କ ନାମରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି ଏହି ବ୍ୟକ୍ତିମାନଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ମିଳିଛି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଦାଲତରେ କୁହାଯାଇଛି ଗତବର୍ଷ ନଭେମ୍ବରରେ ଏହି ମାମଲାରେ ଗିରଫ ହୋଇଥିବା ବିପିଏସ୍ଏଲ୍ର ଅଧ୍ୟକ୍ଷ ବର୍ତ୍ତମାନ ବିଚାର ବିଭାଗୀୟ ହାକତରେ ଅଛନ୍ତି

ନୃତନ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ଅତି ଅକ୍ଷ ଖର୍ଚ୍ଚରେ ବୋମା ପ୍ରସ୍ତୁତ ପାଇଁ ସେ ଚେଷ୍ଟା କରୁଥିଲା ବୋଲି କହିଛି

ଦିଲ୍ଲୀ ସିକ୍ୟୁରିଟି ସାଧାରଣତନ୍ତ୍ର ଦିବସ ପାଳନ ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ଦୂଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏଥିଲାଗି ଦିଲ୍ଲୀ ପୁଲିସ୍ କମିଶନର ଅମୂଲ୍ୟ ପଟ୍ଟନାୟକ ବରିଷ୍ଣ ପୁଲିସ୍ ଅଧିକାରୀମାନଙ୍କ ସହିତ ଏକ ବୈଠକରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବୈଠକରେ ବିଶେଷକରି କ୍ରାତୀୟ ରାଜଧାନୀ ଅଞ୍ଚଳରୁ ସନ୍ତାସବାଦ କାର୍ଯ୍ୟକ୍ରମକୁ ପ୍ରତିହତ କରିବା ଅପରାଧକୁ ରୋକିବା ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି ଏଥିଲାଗି ସହରରେ ପ୍ରତିଷେଧକମ୍ବଳକ ପଦକ୍ଷେପ ନେବା ସହିତ ସତର୍କ ରହିବା ଲାଗି ଶ୍ରୀ ପଟ୍ଟନାୟକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏମ୍ଏମ୍ଏଲ୍ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ନୂପେନ୍ଦ୍ର ମିଶ୍ର ନେହେରୁ ମେମୋରିଆଲ୍ ମ୍ୟୁକ୍ରିୟମ୍ ଆ ୍ ଲାଇବ୍ରେରୀ ଏନ୍ଏମ୍ଏମ୍ଏଲ୍ କାର୍ଯ୍ୟକାରୀ ପରିଷଦର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ଏକ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଏନ୍ଏମ୍ଏମ୍ଏଲ୍ କାର୍ଯ୍ୟକାରୀ ପରିଷଦର ପୁନର୍ଗଠନ କରାଯାଇଛି ଏବଂ ବର୍ତ୍ତମାନଠାରୁ ଶ୍ରୀ ମିଶ୍ର ଏହାର ଅଧ୍ୟକ୍ଷତା କରିବେ

ପ୍ରସାରଭାରତୀ ବୋର୍ଡ଼ର ଅଧ୍ୟକ୍ଷ ଡକୁର ଏ ସ୍ୱର୍ଯ୍ୟପ୍ରକାଶ ପରିଷଦର ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ରାଜ୍ୟସଭା ସଦସ୍ୟ ବିନୟ ସହସ୍ରବୂଦ୍ଧେ ଏବଂ ସ୍ୱପନ ଦାସଗ୍ରପ୍ତାଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ ଏହି ପ୍ରନର୍ଗଠିତ କାର୍ଯ୍ୟକାରୀ ପରିଷଦରେ ସ୍ଥାନ ପାଇଛନ୍ତି ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ଭାଗ ନେବାକୁ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ନୃଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍ରେ ତୃତୀୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆସନ୍ତାକାଲି ଅନୁଷ୍ଠିତ ହେବ

ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରଶ୍ୱର ଉତ୍ତର ଦେବେ ଓ କିଛି ମନୋନୀତ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ପରୀକ୍ଷା ସମୟରେ କିଭଳି ଚାପର ମ୍ରକାବିଲା କରିବାକୁ ହେବ ସେ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କ ପରାମର୍ଶ ଦେବେ

ଚଳିତବର୍ଷ ବିଶ୍ୱ ଅର୍ଥନୈତିକ ଫୋରମର ପ୍ରମୁଖ ବିଷୟ ହେଲା ଏକ ସମାବେଶୀ ସଶକ୍ତ ଓ ନିରନ୍ତର ବିକଶିତ ବିଶ୍ୱ ଗଠନରେ ବିଭିନ୍ନ ପକ୍ଷଙ୍କ ଅବଦାନ

ଏହା ଛଡ଼ା ସେ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀର ମୁଖ୍ୟମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଚଳିତବର୍ଷର ପ୍ରଥମ ପଲ୍ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି

ସମସ୍ତ ରାକ୍ୟର ବିଭିନ୍ନ ସ୍ଥାନରେ ଏଥିଲାଗି ପୋଲିଓ ବୁଥ୍ ଖୋଲାଯାଇଛି

ଦେଶରୁ ପୋଲିଓର ମୂଳୋପ୍ାଟନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରତିଷେଧକ ଅଭିଯାନର ଏହା ହେଉଛି ଏକ ଅଂଶବିଶେଷ

ମୁଖ୍ୟ ନିର୍ବାଚନ କମିଶନର କେଏମ୍ ନୁରୁଲ୍ ହୁଦା କହିଛନ୍ତି ଯେ କୌଣସି ସଂପ୍ରଦାୟର ଧାର୍ମିକ ମନୋଭାବକୁ ଆଘାତ ନ ଦେବା ଉଦ୍ଦେଶ୍ୟରେ ନିର୍ବାଚନ ତାରିଖ ଘ୍ରଞ୍ଚା ଯାଇଛି ଦେଶର ସବୁ ରାଜନୈତିକ ଦଳ କମିଶନଙ୍କ ଏହି ନିଷ୍ପଭିକୁ ସ୍ୱାଗତ କରିଛନ୍ତି ଟ୍ରମ୍ ଇମ୍ପିଚ୍ମେଣ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଆଇନ ବିଶେଷଜ୍ଞମାନେ ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବର ପ୍ରଥମ ଆନୁଷ୍ଠାନିକ ଜବାବ ରଖିଛନ୍ତି ଏହି ଅଭିଯୋଗ ଗଣତନ୍ତ୍ର ଉପରେ ଏକ ବିପଜନକ ଆକ୍ରମଣ ବୋଲି ସେମାନେ ଜବାବରେ ଦର୍ଶାଇଛନ୍ତି ସେମାନେ ଆହୁରି କହିଛନ୍ତି ଯେ ମହାଭିଯୋଗ ପ୍ରସ୍ତାବରେ ଶ୍ରୀ ଟ୍ରମ୍ପ୍ଙ୍କ ବିରୁଦ୍ଧରେ କୌଣସି ଅପରାଧର କୌଣସି ଉଲ୍ଲେଖ ନାହିଁ ଏହା କେବଳ ଚଳିତବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରି ଟ୍ରମ୍ପଙ୍କୁ ବଦନାମ କରାଇବାକୁ ଉଦ୍ଦିଷ୍ଟ ଗତକାଲି ଏହି ମହାଭିଯୋଗ ପ୍ରସ୍ତାବ ଉପରେ ଆମେରିକୀୟ କଂଗ୍ରେସର ବିରୋଧୀ ଦଳ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଆରୋପ ହୋଇଥିବା ଅଭିଯୋଗରେ ଟ୍ରମ୍ପଙ୍କ ପକ୍ଷରୁ ଏହି ଜବାବ ଦିଆଯାଇଛି ଆସନ୍ତା ସପ୍ତାହରେ ଅଭିଯୋଗର ପ୍ରଥମ ଆନୁଷ୍ଠାନିକ ଶ୍ରୁଣାଣି ହେବ ଆଇସିଏଫ୍ଏଫ୍ ନବମ ଆନ୍ତର୍ଜାତିକ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆଜିଠାରୁ କୋଲକାତାରେ ଆରମ୍ଭ ହେଉଛି

ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ଶିଶୁ ଚଳଚ୍ଚିତ୍ର ମହୋହବ ଉପରେ ଆଧାରିତ ଏକ ପ୍ରଦର୍ଶନୀ ମଧ୍ୟ ଏହି ଅବସରରେ ଆୟୋଜିତ ହେଉଛି କ୍ରିକେଟ୍ ଓଡିଆଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ଆଜି ବେଙ୍ଗାଲ୍ବର୍ରେ ଖେଳାଯାଉଛି ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି